ପିଏମ ସିଏମ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ଓଡିଶା ଝାଡଖଣ୍ଡ ତେଲଙ୍ଗାନା ଓ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀମାନଙ୍କ ସହ ସେହିସବୁ ରାଜ୍ୟଗୁଡିକରେ କୋଭିଡ ସଂକ୍ରମଣ ପରିସ୍ଥିତି ସଂକ୍ରାନ୍ତରେ ଆଲୋଚନା କରିଛନ୍ତି ଶ୍ରୀ ମୋଦୀ ପୁଡ଼ୁଚେରୀ ଏବଂ ଜାମ୍ଗୁ ଓ କାଶ୍ମୀରର ଉପରାଜ୍ୟପାଳଙ୍କ ସହ ମଧ୍ୟ ସେଠାକାର କୋଭିଡ ସ୍ଥିତି ସଂକ୍ରାନ୍ତରେ ଆଲୋଚନା କରିଥିବାର ଖବର ମିଳିଛି ବିହାର ଆର୍ମି ହସ୍ପିଟାଲ ବିହାରରେ ବୃଦ୍ଧି ପାଇ ଚାଲିଥିବା କୋଭିଡ ସଂକ୍ରମଣର ମୁକାବିଲା ସହ ରାଜ୍ୟ ସରକାରଙ୍କୁ ସାହାଯ୍ୟ କରିବା ସକାଶେ ପଦାତିକ ବାହିନୀ ପକ୍ଷରୁ ଦୁଇଟି ସେନା ହସ୍କିଟାଲର କର୍ମଚାରୀଙ୍କୁ ପାଟନା କୋଭିଡ କେୟାର କେନ୍ଦ୍ରରେ ନିୟୋଜିତ କରାଯାଇଛି

ପାଟନା କୋଭିଡ କେୟାର କେନ୍ଦ୍ରରେ ଏକ ଶହ ଆଇସିୟୁ ଶଯ୍ୟା ରହିଛି ପାଟନା କୋଭିଡ କେୟାର କେନ୍ଦ୍ରରେ ଅଧିକ ସଂଖ୍ୟକ ଚିକିତ୍ସିକ ଓ ସହାୟକ କର୍ମଚାରୀମାନଙ୍କ ଆବଶ୍ୟକତା ଦୃଷ୍ଟିରୁ ସେନାବାହିନୀ ପକ୍ଷରୁ ଅତିରିକ୍ତ ବିଶେଷଜ୍ଞ ଡାକ୍ତର ନର୍ସ ଓ ଅନ୍ୟ କର୍ମଚାରୀମାନଙ୍କୁ ଆଗାମୀ ଦୁଇଦିନ ଭିତରେ ନିୟୋକିତ କରିବାକୁ ସ୍ଥିର କରାଯାଇଛି ହେଲଥ ରିଲିଫ ବିଶ୍ୱର ବିଭିନ୍ନ ଦେଶରୁ ମିଳିଥିବା କୋଭିଡ ରିଲିଫ ସହାୟତା ସାମଗ୍ରୀ ଗୁଡିକୁ କେନ୍ଦ୍ର ସରକାର ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ସଫଳତାର ସହ ବଶ୍ଚନ କରିଛନ୍ତି

ସ୍ବଚନା ଓ ପ୍ରସାରଣ ସଚିବ ଅମିତ ଖାରେ ବୈଦେଶିକ ସଚିବ ଦାମୁରବି ଏବଂ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ସଚିବ ଆରତୀ ଆହୁଜା ପ୍ରମୁଖ ଏହି ବୈଠକରେ ଅଂଶଗ୍ରହଣ କରିଥିଲେ ବିଦେଶୀରୁ ମିଳିଥିବା କୋଭିଡ ରିଲିଫ ସାମଗ୍ରୀଗୁଡ଼ିକ କିପରି ସ୍ୱଚାରୁରୂପେ ରାଜ୍ୟଗୁଡ଼ିକ ମଧ୍ୟରେ ବଣ୍ଟନ କରାଯିବ ତାହାର ଉପାୟ ଉପରେ ସେମାନେ ଆଲୋଚନା କରିଥିବାର ଜଣାପଡିଚ୍ଛି

ଜୟଶଙ୍କର ଆଡ୍ରେସ ବୈଦେଶିକ ମନ୍ତ୍ରୀ ଡକ୍କର ଏସ ଜୟଶଙ୍କର କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନ୍ସନ୍ଙ୍କ ମଧ୍ୟରେ ଅନୁଷ୍ଠିତ ଶୀର୍ଷ ବୈଠକ ଦୁଇଦେଶ ମଧ୍ୟରେ ବହୁଦିନରୁ ରହି ଆସିଥିବା ସମ୍ପର୍କକୁ ନୂଆ ରୂପ ଦେଇଛି ଭାରତ ବ୍ରିଟେନ ମଧ୍ୟରେ ନୀତିଗତ ଭାବର ଆଦାନପ୍ରଦାନ ଏବଂ କୋଭିଡ ସଂକ୍ରମଣର ପରବର୍ତ୍ତୀ କାଳରେ ବିଶ୍ୱ ପରିସ୍ଥିତି ସଫକ୍ରାନ୍ତରେ ଉଦ୍ବୋଧନ ଦେବାବେଳେ ଶ୍ରୀ ଜୟଶଙ୍କର କହିଛନ୍ତି ଦୁଇନେତାଙ୍କ ମଧ୍ୟରେ ଧାର୍ଯ୍ୟ କରାଯାଇଥିବା ରୂପରେଖ ଉଭୟ ଦେଶ ମଧ୍ୟରେ ସମ୍ପର୍କକୁ ଅଧିକ ସମ୍ପ୍ରସାରଣ କରିବା ସଙ୍ଗେ ସଙ୍ଗେ ନୀତି ନିର୍ଦ୍ଧାରକମାନଙ୍କ ପାଇଁ ପଥ ପ୍ରଦର୍ଶନ କରିପାରିବ ଶ୍ରୀ ଜୟଶଙ୍କର କହିଛନ୍ତି ଦୁଇନେତାଙ୍କ ମଧ୍ୟରେ ଏହି ଶୀର୍ଷ ବୈଠକ ସମୟରେ ବାଣିଜ୍ୟ କ୍ଷେତ୍ରରେ ଭାଗିଦାରୀ ବୃଦ୍ଧି ସହ ବ୍ୟାପକ ଅବାଧ ବାଣିଜ୍ୟ ରାଜିନାମାକୁ ଆଗେଇ ନେବା ଲାଗି ପ୍ରତିଶ୍ରୁତିବଦ୍ଧତା ପ୍ରକାଶ ପାଇଛି ଭାରତ ଓ ବ୍ରିଟେନ ମଧ୍ୟରେ ସହଯୋଗ ବହୁ ପୁରୁଣା ଏବଂ ମୂଲ୍ୟବୋଧ ଭିତ୍ତିକ ବୋଲି ସେ ବର୍ଣ୍ଣନା କରିଛନ୍ତି

ଏହି କୌଶଳ ଅନୁଯାୟୀ କେନ୍ଦ୍ରୀୟ ବିହନ ସଂସ୍ଥା ଓ ରାଜ୍ୟ ସରକାରମାନଙ୍କ ପାଖରେ ଉପଲହ୍ଧ ହେଉଥିବା ସବୁଠାରୁ ଅଧିକ ଅମଳକ୍ଷମ ଡାଲି ଜାତୀୟ ବିହନକୁ ବୁଣିବା ଲାଗି ପରାମର୍ଶ ଦିଆଯାଇଛି ଏଥିପାଇଁ କେନ୍ଦ୍ରୀୟ ବିହନ ସଂସ୍ଥାରୁ ରାଜ୍ୟ ଗୁଡ଼ିକୁ ଅଧିକ ଅମଳକ୍ଷମ ଡାଲି କାତୀୟ ବିହନ ଯୋଗାଇ ଦେବା ଲାଗି ମଧ୍ୟ ପରାମର୍ଶ ଦିଆଯାଇଛି

ସବୁ ଖର୍ଚ୍ଚ କେନ୍ଦ୍ର ସରକାର ବହନ କରିବେ ଏହି ମିନିକିଟ୍ ଗୁଡ଼ିକରେ ହରଡ଼ ମୁଗ ଓ ବିରି ଡାଲି ବିହନ ଦିଆଯିବ

ଜାତିସଂଘରେ ଭାରତରେ ସ୍ଥାୟୀ ପ୍ରତିନିଧି ଟିଏସ ତିରୁମୂର୍ତ୍ତି ଟୁଇଟ୍ କରି କହିଛନ୍ତି ସ୍ୱର୍ଗତ ଯୁବରାଜ ସିଂଙ୍କ ଅଦମ୍ୟ ସାହସ ଶକ୍ତି ଓ ଅବଦାନ ଚିରସ୍କରଣୀୟ ହୋଇ ରହିବ

ରାଜ୍ୟରେ ସମ୍ପ୍ରତି ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ବିପୁଳ ବିଜୟ ହାସଲ କରିଥିବା ଡିଏମ୍କେ ପାର୍ଟି ଷଷ୍ଠ ଥର ପାଇଁ ସରକାର ଗଠନ କରିବାକୁ ଯାଉଛି ବର୍ତ୍ତମାନ ସମୟରେ କରୋନା ମହାମାରୀ ସଂକ୍ରମଣ ବୃଦ୍ଧି ପାଇ ଚାଲିଥିବାରୁ ଏହାର ମୁକାବିଲା ପାଇଁ ନୂଆ ସରକାର କି ପଦକ୍ଷେପ ଗ୍ରହଣ କରିବେ ସେ ବିଷୟ ପ୍ରତି ସମସ୍ତଙ୍କ ଦୃଷ୍ଟି ରହିଛି ନୂଆ ମୁଖ୍ୟମନ୍ତ୍ରୀଭାବେ ଷ୍ଟାଲିନ୍ଙ୍କଠାରୁ ରାଜ୍ୟବାସୀ ଅନେକ କିଛି ଆଶା ରଖିଥିବାର ମନେ କରାଯାଉଛି ମୁଖ୍ୟମନ୍ତ୍ରୀଭାବେ ଶପଥ ଗ୍ରହଣ କରିବା ପରେ ଆଜି ସେ ଅନେକ ଗୁରୁତ୍ୱପୂର୍ଣ୍ଣ ଫାଇଲରେ ଦସ୍ତଖତ କରିବା ସଙ୍ଗେ ସଙ୍ଗେ କ୍ୟାବିନେଟ ବୈଠକରେ ଅଧ୍ୟକ୍ଷତା କରିବାର କାର୍ଯ୍ୟସୂଚୀ ରହିଛି

ସମ୍ପ୍ରତି ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ପାର୍ଟି କୌଣସି ଆସନରେ କ୍ରିତି ନ ପାରିବାରୁ ସେମାନେ ଇସ୍ତଫା ଦେଇଥିବାର କୁହାଯାଉଛି

ଲଣ୍ଡନଠାରେ ଅନୁଷ୍ଠିତ ଏହି ଶୀର୍ଷ ବୈଠକରେ ଶସ୍ତାରେ କୋଭିଡ ଟିକା ଯୋଗାଇ ଦେବା ଲାଗି ନେତାମାନଙ୍କ ମଧ୍ୟରେ ସଂକଳ୍ପବଦ୍ଧତା ପ୍ରକାଶ ପାଇଛି ଆୟୋଜକ ରାଷ୍ଟ୍ର ବ୍ରିଟେନ ଆମେରିକା ଫ୍ରାନ୍କ କର୍ମାନୀ ଇଟାଲୀ କାନାଡା ଓ ଜାପାନର ବୈଦେଶିକ ମନ୍ତ୍ରୀମାନେ ଦୁଇବର୍ଷ ଭିତରେ ପ୍ରଥମଥର ପାଇଁ ଏହି ବୈଠକରେ ମିଳିତ ହୋଇଥିଲେ ଭାରତକୁ ଅତିଥି ରାଷ୍ଟ୍ରଭାବେ ନିମନ୍ତ୍ରଣ କରାଯାଇଥିଲା ବିଶ୍ୱର ଏହି ବୃହତ୍ ସମୃଦ୍ଧ ରାଷ୍ଟ୍ରଗୁଡିକ ମଧ୍ୟରେ କରୋନା ମହାମାରୀ ସଙ୍କଟ ଓ ଚୀନ ଏବଂ ରୁଷିଆ ପକ୍ଷରୁ ବିପଦଗୁଡିକ ବିଷୟରେ ଆଲୋଚନା କରାଯାଇଥିଲା ଉଦ୍ଯାପନୀ ଅଧିବେଶନରେ କଳବାୟୁ ପରିବର୍ତ୍ତନ କରୋନା ମହାମାରୀ ପରିବର୍ତ୍ତୀ ସମୟରେ ପରିସ୍ଥିତିର ମୁକାବିଲା ସମେତ ବିଶ୍ୱ ସମ୍ମୁଖୀନ ହେଉଥିବା ବିଭିନ୍ନ ରାଜନୈତିକ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା ଇରାନରେ ଜେଲଗୁଡିକରେ ବନ୍ଦୀ ଥିବା ବିଦେଶୀ ଏବଂ ଦ୍ୱୈତ୍ୟ ନାଗରିକମାନଙ୍କୁ ମୁକ୍ତ କରିବା ପାଇଁ ମଧ୍ୟ ବୈଠକରେ ଦାବି ଉପସ୍ଥାପନ କରାଯାଇଥିଲା

କୋଭିଡ ମହାମାରୀର ମୁକାବିଲା ପାଇଁ ଶସ୍ତାରେ ଟିକା ଉତ୍ପାଦନ କରିବା ସକାଶେ ଶିଳ୍ପ କ୍ଷେତ୍ର ସହ ମିଳିମିଶି କାମ କରିବାକୁ ନେତାମାନେ ସହମତ ହୋଇଥିବା କ୍ଷଣାପଡିଛି ଚଳିତସପ୍ତାହର ଏହି ବୈଠକ ଇଂଲଣ୍ଡର ଦକ୍ଷିଣ ପଶ୍ଚିମ କର୍ଣ୍ଣୱାଲରେ ଅନୁଷ୍ଠିତ ହୋଇଥିଲା